ଦ୍ୱିତୀୟଥର ପ୍ରଧାନମନ୍ତୀ ହେବା ପରେ ଏହା ହେବ ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ମ

ଖ୍ରବ୍ଶୀଘ୍ର ଖାଲିପଡିଥିବା ଅଧ୍ଘାପକ ପଦ ପ୍ରରଣ କରାଯିବ

ରାଜ୍ୟରେ ଥିବା ଆକାଶବାଶୀର ସମସ୍ତ କେନ୍ଦ୍ର ଏହାକୁ ରିଲେ କରି ପ୍ରଚାର କରିବେ

ସେହିପରି ବିଧାୟକ ମୋହନ ଚରଣ ମାଝୀଙ୍କୁ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଛି

ମଣ୍ଡଳ ସ୍ତରୀୟ ସଦସ୍ୟତା ବୃଦ୍ଧି ହେବା ଜରୁରୀ

ସମସ୍ତ ସଦସ୍ୟମାନଙ୍କ ଠିକଣା ଲିପିବଦ୍ଧ ରହିବ

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ବ୍ୟକ୍ତିମାନଙ୍କୁ ମଧ୍ଧ ଦଳରେ ସାମିଲ କରାଯାଇପାରିବ

ମାଟିକ୍ ସାର୍ଟିଫିକେଟ୍ ଓଡ଼ିଶା ମାଧ୍ଧମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାର ସାର୍ଟିଫିକେଟ୍ଗୁଡ଼ିକ ରାଜ୍ୟର ସମସ୍ତ ଜିଲ୍ଲାକୁ ଗତକାଲି ପଠାଯାଇଛି

ସମ୍ମୁକ୍ତ ଜିଲ୍ଲା ଶିକ୍ଷାଧିକାରୀ ସାର୍ଟିଫିକେଟ୍ ବିତରଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି

ମହିଳାଙ୍କୁ ବାହାରକୁ ଆଶି ଦୁଷର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ଦୁର୍ବୁଉମାନେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଦୁଇପୁଅଙ୍କୁ ମାଡ଼ମାରି ଆହତ କରିଛନ୍ତି

ଏକ ମୋରମ ବୋଝେଇ ହାଇଓ

ଧୀରେ ଧୀରେ ଏହା ଅବପାତର ରୂପ ନେଇ ପଣ୍କିମ ଆଡକୁ ଗତି କରୁଛି ଅନ୍ୟ ପକ୍ଷରେ ବାୟୁମଖଳର ଉପରି ଭାଗରେ ଏକ ମନସୁନ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି ଏହାର ପ୍ରଭାବରେ ରାକ୍ୟର ବିଭିନୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଛି